ଆସେମ୍କ୍ ପୋଲ୍ସ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିମନ୍ତେ ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ଭୋଟ୍ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ସତ୍ତ୍ୱେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନ ଚଳାଇଥିଲେ ସେଠାରେ ବିଜେପି ଶିବସେନା ମେଣ୍ଟ ଓ କଂଗ୍ରେସ ଏନ୍ସିପି ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି ଏହାଛଡ଼ା ଏମଏନ୍ଏସ୍ ବିଏସ୍ପି ସିପିଆଇଏମ୍ ଓ ସିପିଆଇ ପ୍ରଭୃତି ଦଳ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଅନ୍ୟପକ୍ଷରେ ହରିଆଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ମୁଖ୍ୟ ମୁକାବିଲା ହେଉଛି ଅନ୍ୟ ଯେଉଁ ଦଳଗୁଡ଼ିକ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେଗୁଡ଼ିକ ହେଲା ଆଇଏନ୍ଏଲ୍ଡି ଆମ୍ଆଦ୍ମୀ ପାର୍ଟି ସ୍ୱରାଜ ଇଣ୍ଡିଆ ପାର୍ଟି ଜେଜେପି ବିଏସ୍ପି ଓ ଏଲ୍ଜେପି

ପିଏମ୍ ଫିଲ୍ମ ପର୍ସନାଲିଟିଜ୍ ସୃଜନଶୀଳତାର ଅମାପ ଶକ୍ତିକୁ ରାଷ୍ଟ୍ର ନିର୍ମାଶରେ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋର୍ଚ୍ଚନ ଦୁନିଆର ବ୍ୟକ୍ତିବିଶେଷଙ୍କୁ ଆହ୍ୱାନ କରିଛନ୍ତି

ସେ କହିଛନ୍ତି ମହାତ୍ମା ଗାନ୍ଧୀ ସରଳତାର ପ୍ରତୀକ ଥିଲେ ଏବଂ ତାଙ୍କର ବିଚାରଧାରା ସାରା ବିଶ୍ୱକୁ ପରିବ୍ୟାପ୍ତ ହୋଇଥିଲା ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ଲୋକପ୍ରିୟ କରିବା ଦିଗରେ ଚଳଚ୍ଚିତ୍ର ଓ ଟେଲିଭିଜନ ଦୁନିଆର ବ୍ୟକ୍ତିତ୍ୱମାନେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି

ଶାହାରୁଖ୍ ଖାନ୍ ଅମୀର ଖାନ୍ ରାଜକୁମାର ହୀରାନି ଅନୁରାଗ ବସୁ ଏବଂ କଙ୍ଗନା ରନାଓ୍ୱତଙ୍କ ଭଳି ବିଶିଷ୍ଟ କଳାକାର ଓ ନିର୍ଦ୍ଦେଶକମାନେ ଏଠାରେ ଉପସ୍ଥିତ ଥିଲେ ଦେଶକୁ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିପାରିବେ ତାହା ସୁନିଶ୍ଚିତ କରିବାର ମାର୍ଗ ପ୍ରସ୍ତୁତି ନିମନ୍ତେ ସେ ଜନସାଧାରଣଙ୍କୁ ଆହ୍ପାନ କରିଛନ୍ତି ଷ୍ଟାଚ୍ୟୁ ଅପ୍ ୟୁନିଟି ଓ ଦାଣ୍ଡି ସଂଗ୍ରହାଳୟ ପରିଦର୍ଶନ ପାଇଁ ସେ ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡ଼ାପାଡ଼ି କେ ପାଲାନିସ୍ୱାମୀ ତାଙ୍କୁ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ମାମଲାପୁରମ୍ଠାରେ ଅନୁଷ୍ଠିତ ଅଣଆନୁଷ୍ଠାନିକ ବୈଠକ ପରେ ସେଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି ସେଠାରେ ଉପସ୍ଥିତ ଚଳଚ୍ଚିତ୍ର ଶିଳ୍ପ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର କୃତି ବିଶ୍ୱର କୋଣଅନୁକୋଣରେ ପହଞ୍ଚ୍ଚପାରିଛି ଏବଂ ସେମାନଙ୍କର ସୃଜନଶୀଳତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇବାକୁ ସରକାର ଆଗ୍ରହୀ ଅଛନ୍ତି ସେ କହିଛନ୍ତି ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନେ ତାଙ୍କୁ ଅନେକଗୁଡ଼ିଏ ସୁଚିନ୍ତିତ ମତାମତ ଦେଇଛନ୍ତି ଏବଂ ସେମାନଙ୍କର ଉତ୍କୃଷ୍ଟ କଳାକୃତି କିପରି ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚ ପାରିବ ସରକାର ସେ ଦିଗରେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି

ଭାରତରେ ବାର୍ଷିକ ଅନ୍ତର୍ଜାତୀୟ ମନୋର୍ଚ୍ଚନ ଶିଖର ବୈଠକ ଆୟୋଜନ ପାଇଁ ଏକ ଯୋଜନା ପ୍ରସ୍ତତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସ୍ଟଚନା ଦେଇଛନ୍ତି ଫିଲିପାଇନ୍ସ ଇଣ୍ଡିଆ ଟେରରିଜିମ୍ ଭାରତ ଓ ଫିଲିପାଇନ୍ସ ସନ୍ତ୍ରାସବାଦର ଦୃଢ଼ ନିନ୍ଦା କରିବା ସହିତ ଏହି ବିଶ୍ୱସ୍ତରୀୟ ବିପଭିର ମୁକାବିଲା ଦିଗରେ ଉଭୟ ଦେଶ ସେମାନଙ୍କର ସହଯୋଗ କାରି ରଖିବେ ବୋଲି ରାଷ୍ଟପତି ରାମନାଥ କୋବିନ୍ଦ ଓ ଫିଲିପାଇନ୍ ରାଷ୍ଟ୍ରପତି ରୋଡ୍ରିଗୋ ଡଟେର୍ଟ ମତବ୍ୟକ୍ତ କରିଛନ୍ତି ଉଭୟ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତରେ ଏକ ସୁଦୂଢ଼ ଭାଗିଦାରୀକୁ ନେଇ ଦୁଇନେତା ଆଶାବାଦୀ ଅଛନ୍ତି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଟ୍ୱିଟ୍ ଯୋଗେ କହିଛନ୍ତି ଉଭୟ ରାଷ୍ଟ୍ର ସନ୍ତାସବାଦର ଦୃଢ଼ ନିନ୍ଦା କରିବା ସହିତ ଏହି ବିଶ୍ୱସ୍ତରୀୟ ବିପଭି ବିରୁଦ୍ଧରେ ଲଢ଼େଇ ପାଇଁ ସହଯୋଗ ଜାରି ରଖିବା ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି ସେ କହିଛନ୍ତି ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଏବେ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଉଭା ହୋଇଛି ସେ ଆହୁରି କହିଛନ୍ତି ଶ୍ରୀ କୋବିନ୍ଦ ଏବଂ ଶ୍ରୀ ଡଟେର୍ଟ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ସୁଦୂଢ଼ କରିବା ପାଇଁ ଅଙ୍ଗୀକାରବଦ୍ଧ ହେବା ସହ ଭାରତ ଓ ଫିଲିପାଇନ୍ନ ମଧ୍ୟରେ ଥିବା ସଂପର୍କ ଭବିଷ୍ୟତରେ ଆହୁରି ମଜବୁତ ହୋଇପାରିବ ଆଶା ପ୍ରକାଶ କରିଛନ୍ତି ଶ୍ରୀ କୁମାର କହିଛନ୍ତି ରାଷ୍ଟ୍ରପତି ଡଟେର୍ଟ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର କ୍ରମବର୍ଦ୍ଧିଷ୍ଟୁ ଭୂମିକାର ପ୍ରଶଂସା କରିଛନ୍ତି ପୂର୍ବରୁ ରାଷ୍ଟ୍ରପତି ଭାରତ ଫିଲିପାଇନ୍ସ ବାଶିଜ୍ୟ ସମ୍ମିଳନୀ ଓ ମାନିଲାଠାରେ ଆୟୋକିତ ଚତୁର୍ଥ ଆସିଆନ୍ ଭାରତ ବ୍ୟବସାୟ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ଦେଶର ଆକୁ ଇଷ୍ଟ ନୀତି ଯୋଗୁଁ ଆସିଆନ ଭାରତ ସଂପର୍କ ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି ବୋଲି ମତ ଦେଇଛନ୍ତି ସୀତାରମଣ ସ୍କୋଡାଉନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅର୍ଥନୈତିକ ମନ୍ତରତା ସତ୍ତ୍ୱେ ଅଭିବୃଦ୍ଧି ହାରକୁ ବଜାୟ ରଖିବା ତଥା ସମାବେଶୀ ବିକାଶକୁ ସୁନିଣ୍ଠିତ କରିବା ସକାଶେ ଆବଶ୍ୟକ ଏକ ସ୍କୁସ୍ଥ ଆର୍ଥିକ ବାତାବରଣ ସୃଷ୍ଟି ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ଗତକାଲି ଓ୍ୱାସିଂଟନ୍ରେ ଅନ୍ତର୍କାତୀୟ ମୁଦ୍ରାପାଞ୍ଚିର ବାର୍ଷିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତ ଆର୍ଥିକ ସୁଦୃତ୍ୱୀକରଣ ପଥରେ ଅଗ୍ରସର ହେବା ପାଇଁ ପ୍ରତିଶ୍ରତିବଦ୍ଧ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ବହୁ ରାଷ୍ଟ୍ରୀୟବାଦ ଆଭିମୁଖ୍ୟକୁ ଉଜାଗର କରିବା ପାଇଁ ଶ୍ରୀମତୀ ସୀତାରମଣ କହିଛନ୍ତି ସେ କହିଛନ୍ତି ବାଣିଜ୍ୟ ପ୍ରତିବନ୍ଧକ ଭୌଗୋଳିକ ରାଜନୈତିକ ଅନିର୍ଣ୍ଣିତତା ଓ ଅଧିକ ଋଣଭାର ଭଳି ସମସ୍ୟାର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି ଏହି ଅର୍ଥନୈତିକ ମନ୍ତରତା ଏକ ସଂକଟର ରୂପ ନେବା ପୂର୍ବରୁ ଏଭଳି ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଡି ଓ ବିଶ୍ୱବ୍ୟାଙ୍କର ମନ୍ତ୍ରୀ ସ୍ତରୀୟ କମିଟି ବୈଠକରେ ସେ ଏ ବିଷୟ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ମୁଦ୍ରାପାଣ୍ଡି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବାକୁ ଏବେ ୱାଶିଂଟନ୍ ଡିସିରେ ଅଛନ୍ତି ଶ୍ରୀମତୀ ସୀତାରମଣ ବାଣିଜ୍ୟ ପ୍ରତିଯୋଗିତା ଓ ଅର୍ଥନୈତିକ ସୁରକ୍ଷାବାଦ ନୀତି ବିଷୟ ଉଲ୍ଲେଖ କରି ଏହାଯୋଗୁଁ ଏକ ଅନିଶ୍ଚିତ ବାତାବରଣ ସୃଷ୍ଟି ହୋଇଛି ଓ ତାହା ପୁଞ୍ଜି ସାମଗ୍ରୀ ଓ ସେବାର ଆଦାନପ୍ରଦାନକୁ ପ୍ରଭାବିତ କରିଛି ବୋଲି ଦର୍ଶାଇଛନ୍ତି

ଡିଜିଟାଇଜେସନ୍ ଯୋଗୁଁ ଟିକସ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସହମତି ସୃଷ୍ଟି ସଂକ୍ରାନ୍ତ ଆଲୋଚନାରେ ଅର୍ଥମନ୍ତ୍ରୀ କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ଓ ଲାଭ ବଣ୍ଟନ ଭଳି ସମସ୍ୟା ପ୍ରତି ଅଧିକ ଆଲୋକପାତ କରାଯିବା ଉଚିତ୍

ଏହି ଅବସରରେ ଗତକାଲି ଦାଣ୍ଡିଯାତ୍ରା ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ସଂପର୍କରେ ଅବତାରଣା କରାଯାଇଥିଲା ଏହି ଦାଣ୍ଡିଯାତ୍ରାରେ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଭାଗ ନେଇଥିଲେ

ଏହା ହେଉଛି ଚଳିତ ସିରିକ୍ରେ ରୋହିତ ଶର୍ମାଙ୍କ ତୃତୀୟ ଶତକ ଗତକାଲି ମୟଙ୍କ ଅଗ୍ରୱାଲ୍ ଏବଂ ବିରାଟ୍ କୋହଲି ଶୀଘ୍ର ଆଉଟ୍ ହେବା ସହିତ ଚେତେଶ୍ୱର ପ୍ରଜାରା କୌଣସି ରନ୍ କରିପାରିନଥିଲେ ଭାରତ ଟସ୍ ଜିଶି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା